ତେବେ ପ୍ରଧାନମନ୍ତୀ ସେଠାରେ ଦେଶର ପ୍ରଥମ କୋଇଲାରୁ ଗ୍ୟାସ୍ ଆଧାରିତ ସାରକାରଖାନାର ଶିଳାନ୍ୟାସ କରିଥିଲେ

ଏହି ଅବସରରେ ପ୍ରଧାନମନ୍ତୀ ତାଳଚେରକୁ ବୀରଭ୍ମି ବୋଲି ବର୍ଷ୍ କରିଛନ୍ତି

ଏହାପରେ ପ୍ରଧାନମନ୍ତୀ ଆୟୋଜିତ ଏକ ବିଶାଳ ଜନସଭାରେ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ସମ୍ଭୋଧୂତ କରିଥିଲେ

ତଥାପି ଓଡ଼ିଶାକୁ ଅନେକ କିଛି କରିବାର ଅଛି

ଆମିକସ୍ କୁ୍ୟରୀ ସ୍ଟୁପ୍ରିମକୋର୍ଟର ବରିଷ ଆଇନଜୀବୀ ତଥା ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍ ଆକି ସକାଳେ ପୁରୀର ଗଜପତି ମହାରାଜ ଦିବ୍ୟସିଂହଦେବଙ୍କୁ ଭେଟି ଶ୍ରୀମନ୍ଦିରର ସଂସ୍କାର ନେଇ ଆଲୋଚନା କରିଛନ୍ତି